ସେହିପରି ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମଧ୍ୟ କରାଯିବ

ପିଲାମାନଙ୍କ ବ୍ୟାଗ୍ ଓଜନକୁ କମ୍ କରିବା ଦିଗରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍କୁଲ୍ରେ ସ୍ୱତନ୍ତ ଟିମ୍ ଯାଅ କରୁଛନ୍ତି

ସ୍ୱତନ୍ତ ତାଲିମ ପ୍ରାପ୍ତ ଶିକ୍ଷକ ଦିବ୍ୟାଙ୍ଗକ୍କୁ ସେମାନଙ୍କ ଗୃହରେ ଶିକ୍ଷାଦାନ ଦେବାର ବ୍ୟବସ୍କା କରାଯାଇଛି

ଭଲ ଖବର ସମାଜରେ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେକି ଅନ୍ୟର ସୁଖ ସମୃଦ୍ଧି କାମନା କରି ଜିଇଁବାରେ ଆତ୍କତୃପ୍ତି ଲାଭ କରିଥାନ୍ତି

ବର୍ଉମାନ ରାକ୍ୟର କେତେକ ଅଞ୍ଞଳରେ ମଧ ବର୍ଷା ଜାରି ରହିଛି

ବଲାଙ୍ଗିରରୁ ସୁବର୍ଷପୁର ଯାଉଥିବା ଏକ ମୋଟରସାଇକେଲ ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଥିଲା